ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବାଶିଜ୍ୟ ଓ କଳା ପରୀକ୍ଷା ଫଳ

ବାଶିଜ୍ୟପାଇଁ ସମୁଦ୍ର ଓ ସମୁଦ୍ର ସମୁଳର ଗୁରୁତ୍ୱ ବିଷୟ ଏବଂ ସମୁଦ୍ର ପଥରେ ନିରାପତ୍ତା ନି ବିଷୟ ଉଲ୍କେଖ କରି ଶ୍ରୀ ପ୍ରଧାନ କହିଛନ୍ତି ଅବାଧ ବାଣିଜ୍ୟ ଓ ନୌଚଳାଚଳପାଇଁ ସମୁଦ୍ର ପଥକୁ ମୁକ୍ତ ରଖିବାପାଇଁ ରାଷ୍ଟ୍ରଗୁଡ଼ିକ ମଧ୍ଧରେ ସହଯୋଗର ଆବଶ୍ୟକତା ରହିଛି

ଏହି ଅଞ୍ଞଳପାଇଁ ଓଡ଼ିଶା ଏକ ବାଶିଜ୍ୟ ପଥ ଭାବେ ବିବେଚିତ ହେବ କାରଶ ରାଜ୍ୟରେ ଅନେକ ବନ୍ଦର ଓ ଜଳପଥ ରହିଛି

ଏହି ଅବସରରେ 'ନ୍ୟାୟପୂର୍ଶ୍ର୍ଣ ସମାଜପାଇଁ ସାହିତ୍ୟରେ ମାନବବାଦ ସମାନତା ଏବଂ ଭାଗିଦାରିତା' ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା

ପୂର୍ବାହ୍ବ ଅଧିବେଶନ ପରେ ସାହିତ୍ୟରେ ବିଭିନ୍ତ ବିଭାଗ ସମ୍ପର୍କରେ ଆଲୋଚନା ହେଉଛି

ତେବେ ରାଉରକେଲା ଇସ୍ଚାତ କାରଖାନାରେ ବିଭିନ୍ନ ସମୟରେ ଦୁର୍ନୀତି ହେଉଥିବା ନେଇ ଶ୍ରମିକ ସଙ୍ଗଠନ କର୍ମଚାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଆସୁଛି

ଦେବା ଫଳରେ ଘଟଣାସ୍ଚଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି ମୃତକ ଜଶକ ଚାଁଚେର ଗାଁର ବାସିନ୍ଦା ବୋଲି ଜଶାପଡ଼ିଛି ବୃଦ୍ଧା ଜଶକ ସକାଳେ ଶୌଚ ପାଇଁ ଯାଉଥବାବେଳେ ଏହି ଦୁର୍ଘଟଣା ଘଟିଥିଲା